ଗୋଟିଏ ଦଳ ବାଲେଶ୍ୱର ଏବଂ ଭଦ୍ରକ ଗ୍ଡରେ ଯିବେ ଏବଂ ଅନ୍ୟ ଦଳ କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପରିଦର୍ଶନ କରିବେ ସ୍ୱରାଷ୍ଟ ମନ୍ତଶାଳୟର ଯୁଗ୍ଗ ସଚିବ ଶ୍ରୀ ପ୍ରକାଶଙ୍କ ନେତୂତ୍ୱରେ ଆସିଥିବା ଏହି ଦଳ ଆସନ୍ତାକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସୀତ କୁମାର ତ୍ରିପାଠୀଙ୍କ ସହ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି

ଚିହ୍ବଟ ହୋଇଥିବା ସ୍ଛାନୀୟ ସଂକ୍ରମିତ ବ୍ୟକ୍ତି ପ୍ରାଥମିକ ସ୍ତରର କିମ୍ବା ଅନ୍ୟ ରୋଗୀଙ୍କ ସଂସର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି ବୋଲି ଆଇଏଲ୍ଏସ୍ ପକ୍ଷର୍ଠ କୁହାଯାଇଛି

ସେ ଓଡ଼ିଶାକୁ ଡେପୁଟେସନରେ ଆସିବା ପରେ ସରକାରଙ୍କ ପକ୍ଷରୁ ଏହି ନିଷ୍ବଉି ଗ୍ରହଣ କରାଯାଇଛି

ତେଶୁ ସେ ବାବଦକ ଖର୍ଚ୍ଚ ସେମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇବା ଲାଗି ନିଷ୍ବଉି ନିଆଯାଇଛି ଏ ନେଇ ରାଜ୍ୟ ସଂଯୋଜକ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍ଙୁ ଚିଠି ମାଧ୍ଧମରେ ସ୍ଚନା ଦେଇଛନ୍ତି

ବ୍ଲକ୍ ଶିକ୍ଷା ଅଧିକାରୀମାନେ ଅଭିଭାବକଙ୍କ ବ୍ୟାଙ୍କ୍ ଆକାଉଣ୍କ ତାଲିକା ପ୍ରସ୍ରତ କରି ପ୍ରଦାନ କରିବାକୁ କୁହାଯାଇଛି